ଅପରାହୁ ଗୋଟାଏ ପାଞ ମିନିଟ୍ରେ ଶ୍ରୀ ମୋଦି ଏକ ସ୍ୱତନ୍ତ ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍କାତିକ ବିମାନ ବନ୍ଦରରେ ପହଞିବେ

ସେଠାରୁ ସେ ସିଧାସଳଖ ହୋଟେଲରେ ଯାଇ ଅବସ୍ରାନ କରିଥିଲେ

ଏହି ସମାବେଶରେ ବହୁ ଦଳୀୟ ପୂର୍ବତନ ମନ୍ତୀ ବିଧାୟକ ଏବଂ ବରିଷ କର୍ମକର୍ତା ଯୋଗ ଦେଇଥିଲେ

ଏହି ପରୀକ୍ଷା ସମୟରେ ଡିଆର୍ଡିଏର ବୈଙ୍କାନିକ ଏବଂ ଇଞ୍ଞିନିୟର୍ମାନେ ଉପସ୍ଥିତ ଥିଲେ

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ରାଜ୍ୟର ଆଇନ୍ ବିଭାଗ ପକ୍ଷରୁ ଏ ସମ୍ମର୍କରେ ବିଧିବଦ୍ଧ ଭାବେ ବି ପାଇଛି

ଦୁଇଟି ଦନ୍ତାହାତୀଙ୍କ ମଧ୍ଧରେ ସଂଘର୍ଷ ହେବା ଯୋଗୁଁ ଏହି ହାତୀଟି ଆହତ ହୋଇଥିବା ଅନୁମାନ କରାଯାଉଛି

ତେବେ ସେମାନଙ୍କ ମଧ୍ଧରୁ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ରାନାନ୍ତରିତ କରାଯାଇଛି

ସେମାନଙ୍କ ମଧ୍ଧରେ ଦୁଇ ଜଣ ଅନ୍ତର୍ଭୁକ୍ତ

ବଜ୍ରକାପ୍ତାଟିକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ସ୍ଚନା ମିଳିଛି ଏହି ରାସ୍ତା ନିର୍ମାଣ ଫଳରେ ସମୁଦ୍ର ତଟବର୍ଭୀ ଏହି ସ୍ଚାନର ସଡ଼କ ଯୋଗାଯୋଗ ବ୍ୟବସ୍ଚାରେ ଉନ୍ନତି ହେବ